ପ୍ରେସିଡେଣ୍ଟ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଦେଶ ଉଦ୍ଦେଶ୍ୟରେ ଉଦ୍ବୋଧନ ଦେଇଛନ୍ତି ରାଷ୍ଟ୍ରପତି ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସେ କହିଛନ୍ତି ଏହା ସମଗ୍ର ଦେଶ ପାଇଁ ଏକ ମହାନ ଦିବସ

ଭାରତ ଭଳି ଏକ ବିବିଧତାର ଭୂମିରେ ସର୍ବଦା ଦେଶପ୍ରେମ ମୁଖ୍ୟ ଭୂମିକା ନେଇଆସିଛି ରାଷ୍ଟ୍ରପତି କହିଛନ୍ତି ଆମେ ଆମର ସମ୍ଭିଧାନ ଓ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରି ସାଧାରଣତନ୍ତ୍ର ଦିବସ ପାଳନ କରୁଛେ ରାଷ୍ଟ୍ରପତି କହିଛନ୍ତି ଏହି ଦିବସ ଦେଶର ଜନସାଧାରଣ ଓ ବିଦେଶରେ ଥିବା ଭାରତୀୟମାନଙ୍କ ପାଇଁ ଏକ ମହାନ ଦିବସ ରହିଛି ରାଷ୍ଟ୍ରପତି କହିଛନ୍ତି ଆମ ସମସ୍ତଙ୍କ ପାଇଁ ଏହି ଦିବସ ସାୟିଧାନିକ ମୂଲ୍ୟବୋଧକୁ ମନେ ରଖିବା ପାଇଁ ସର୍ବଦା ପଥ ପ୍ରଦର୍ଶନ କରିଆସିଛି ନ୍ୟାୟ ସ୍ୱାଧୀନତା ସମାନତା ଓ ଭ୍ରାତୃଭାବର ମୂଲ୍ୟବୋଧ ଉପରେ ସମ୍ମିଧାନର ମୁଖବନ୍ଧ ପ୍ରସ୍ତୁତ ହୋଇଥିବାର ରାଷ୍ଟ୍ରପତି କହିଛନ୍ତି ଆମର ସିୟିଧାନ ଉପରେ ଆମର ଗଣତନ୍ତ୍ରର ଭିଭିଭୂମି ପ୍ରସ୍ତୁତ ହୋଇଛି ଏହାମଧ୍ୟ ଆମକୁ ଆମର ସ୍ୱାଧୀନତା ସଂଗ୍ରାମରେ ପଥ ପ୍ରଦର୍ଶନ କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତି ବାଳ ଗଙ୍ଗାଧର ତିଳକ ଲାଲା ଲାକପତ ରାୟ ମହାତ୍ମା ଗାନ୍ଧି ଓ ସୁଭାଷ ଚନ୍ଦ୍ର ବୋଷଙ୍କ ଭଳି ମହାନ ନେତାମାନେ ସ୍ୱାଧୀନତା ସଂଗ୍ରାମରେ ଦେଶବାସୀଙ୍କୁ ଅନୁପ୍ରାଣିତ କରିଆସିଥିଲେ ସେମାନେ ମାତୃଭୂମି ପାଇଁ ସୁନେଲୀ ସ୍ୱପ୍ନ ଦେଖୁଥିଲେ ଓ ସମସ୍ତଙ୍କ ପାଇଁ ନ୍ୟାୟ ସ୍ୱାଧୀନତା ସମାନତା ଓ ଭ୍ରାତୃଭାବର ଭାବନାକୁ ନେଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ରାଷ୍ଟ୍ରପତି କହିଛନ୍ତି ସ୍ୱାଧୀନତା ସଂଗ୍ରାମୀମାନେ ତାଙ୍କ ସମୟରେ ଯେଭଳି କାର୍ଯ୍ୟ କରିଥିଲେ ଆମ ସମୟରେ ଠିକ୍ ସେହିଭଳି କାର୍ଯ୍ୟ କରିବାକୁ ହେବ ଏହା ଆମକୁ ବିକାଶ ପଥରେ ଅଗ୍ରସର କରାଇବ ରାଷ୍ଟ୍ରପତି କ୍ଷକମାନଙ୍କ ବିଷୟ ଉଲ୍ଲେଖ କରି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି କୃଷକମାନେ ଭାରତ ଭଳି ଏକ ବିଶାଳ ଦେଶରେ ସମସ୍ତଙ୍କୁ ଖାଦ୍ୟଶସ୍ୟ ଯୋଗାଇ ଆମକୁ ଆତ୍ମନିର୍ଭରଶୀଳ କରାଇଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ବହୁ ପ୍ରାକୃତିକ ଦୁର୍ବିପାକ ଅନ୍ୟାନ୍ୟ ଚ୍ୟାଲେଞ୍ଜ ଓ କୋବିଡ୍ ନାଇଷ୍ଟିନ୍ ସତ୍ତ୍ୱେ ଦେଶର କୃଷକମାନେ କୃଷି ଉତ୍ପାଦନରେ ପଛଘୁଞ୍ଚା ଦେଇନାହାନ୍ତି ଏଥିପାଇଁ ସମଗ୍ର ଦେଶ କୃଷକମାନଙ୍କୁ କୃତଜ୍ଞତା ଜଣାଉଛି ବୋଲି ରାଷ୍ଟ୍ରପତି କହିଛନ୍ତି ଦେଶର କୃଷକମାନେ ଦେଶରେ ଖାଦ୍ୟ ସୁରକ୍ଷାକୁ ନିଶ୍ଚିତ କରିଥିବା ବେଳେ ଦେଶର ବୀର ଯବାନମାନେ ସୀମାକୁ ସୁରକ୍ଷିତ ରଖୁଛନ୍ତି ସିଆଚିନ୍ ଠାରୁ ଆରୟ କରି ଗଲ୍ୱାନ୍ ଉପତ୍ୟକା ପର୍ଯ୍ୟନ୍ତ ଅତ୍ୟନ୍ତ ପ୍ରତିକୃଳ ପରିସ୍ଥିତିରେ ଯବାନମାନେ ଦେଶର ସୀମାକୁ ସୁରକ୍ଷିତ ରଖିଥିବାର ରାଷ୍ଟ୍ରପତି କହିଛନ୍ତି ଦେଶର ପ୍ରତ୍ୟେକ ନାଗରିକ ଯବାନମାନଙ୍କର ସାହସ ଓ ଦେଶ ପ୍ରେମ ପାଇଁ ଗର୍ବ ଅନୁଭବ କରୁଛନ୍ତି ବୋଲି ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ବୈଜ୍ଞାନିକମାନେ ଖାଦ୍ୟ ସୁରକ୍ଷା ଜାତୀୟ ସୁରକ୍ଷା ରୋଗରୁ ସୁରକ୍ଷା ଓ ଦୁର୍ବିପାକରୁ ସୁରକ୍ଷା ଦେବା ପାଇଁ ଅହରହ କାର୍ଯ୍ୟ କରୁଥିବାର ରାଷ୍ଟ୍ରପତି କହିଛନ୍ତି ମହାକାଶ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି କୃଷି କ୍ଷେତ୍ର ପର୍ଯ୍ୟନ୍ତ ଓ ଶିକ୍ଷାନୁଷ୍ଠାନରୁ ଆରମ୍ଭ କରି ହସ୍କିଟାଲ୍ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଦେଶର ଜନସାଧାରଣଙ୍କ ଜୀବନରେ ଉନ୍ନତିର ଫୁଆରା ଭରି ଦେଇଛନ୍ତି କରୋନା ଭୂତାଣୁର ମୁକାବିଲା ପାଇଁ ବୈଜ୍ଞାନକମାନେ ଅହରହ କାର୍ଯ୍ୟ କରିଛନ୍ତି ଓ ଏଥିପାଇଁ ପ୍ରତିଷେଧକର ବିକାଶ କରିପାରିଛନ୍ତି ଏଥିପାଇଁ ଭାରତ ସମଗ୍ର ମାନବଜାତିର ସୁରକ୍ଷା ସକାଶେ ଆଜି ସଫଳ ହୋଇପାରିଛି ଦେଶର ବୈଜ୍ଞାନିକ ସମ୍ପ୍ରଦାୟ' ଡାକ୍ତର ପ୍ରଶାସକା ଓ ଦେଶର ଜନସାଧାରଣଙ୍କ ସହଯୋଗରେ ଏହି ବିଶ୍ୱବ୍ୟାପୀ ଭୂତାଣୁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ଏଥିପାଇଁ ଦେଶର କୃଷକ ଯବାନ ଓ ବୈଜ୍ଞାନିକମାନେ ପ୍ରଶଂସାର ପାତ୍ର ଦେଶ ସାଧାରଣତନ୍ତ୍ର ଦିବସ ଅବସରରେ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ରାଷ୍ଟ୍ରପତି କହିଛନ୍ତି ଗତବର୍ଷ କୋବିଡ୍ର ମୁକାବିଲାରେ ଦେଶର ଡାକ୍ତର ନର୍ସ ଚିକିତ୍ସା ସହାୟକ କର୍ମ ସ୍ୱାସ୍ଥ୍ୟ କର୍ମୀ ପ୍ରଶାସକ ଓ ସଫେଇ କର୍ମଚାରୀମାନେ ନିଜର ଜୀବନକୁ ବିପଦାପର୍ଣ୍ଣ କରି ଅନ୍ୟମାନଙ୍କର ଜୀବନରକ୍ଷା କରିଛନ୍ତି ସେମାନଙ୍କ ମଧ୍ୟରୁ ଅନେକ ଏହି ମହାମାରୀରେ ସେମାନଙ୍କର ଜୀବନ ହାରିଛନ୍ତି ଏହି ମହାମାରୀରେ ଦେଶର ପ୍ରାୟ ଦେଢ଼ଲକ୍ଷ ଲୋକଙ୍କର ଜୀବନହାନୀ ଘଟିଛି ରାଷ୍ଟ୍ରପତି କହିଛନ୍ତି ଦେଶର କରୋନା ଯୋଦ୍ଧାମାନେ ସାଧାରଣ ନାଗରିକ ହୋଇଥିବା ସତ୍ତ୍ୱେ ଅସାଧାରଣ କାର୍ଯ୍ୟ କରି ଦେଖାଇଛନ୍ତି ଏହି ଦୁଃଖଦ ଅଧ୍ୟାୟର ଏବେବି ଅବସାନ ଘଟିନାହିଁ ଓ ଦେଶର ଭବିଷ୍ୟତ ପିଢ଼ି ଏହି ସାହସିକ କାର୍ଯ୍ୟ ପାଇଁ ସେମାନଙ୍କୁ ସର୍ବଦା ମନେ ରଖିବେ ଦେଶର ଜନସଂଖ୍ୟା ଓ ବିବିଧ ସଂସ୍କୃତି ତଥା ପରମ୍ପରାକୁ ଦେଖିଲେ କୋବିଡ୍ ନାଇଷ୍ଟିନ୍ ପାଇଁ ସତର୍କତା ମ୍ବଳକ ପଦକ୍ଷେପ ଗ୍ରହଣ ଏକ ଦୁର୍ବିସହ କାର୍ଯ୍ୟ ଥିଲା ଏହା ସତ୍ତ୍ୱେ ଆମେ ଏହି ବିଶ୍ୱବ୍ୟାପୀ ଭୂତାଣୁକୁ ନିୟନ୍ତ୍ରଣ କରିବାରେ ଯଥେଷ୍ଟ ସଫଳ ହୋଇଛେ ବୋଲି ରାଷ୍ଟ୍ରପତି କହିଛନ୍ତି

କୋବିଡ୍ ସତ୍ତ୍ୱେ ନିର୍ବାଚନ କମିଶନ୍ ବିହାର ଓ କାଞ୍ଗୁ କାଶ୍ମୀରରେ ନିର୍ବାଚନ କାର୍ଯ୍ୟ ସ୍କଚାର୍ରର୍ପେ ସମ୍ପନ୍ କରାଇ ପାରିଛି

ଦେଶର ନ୍ୟାୟପାଳିକା ବୈଷୟିକଜ୍ଞାନର ଉପଯୋଗ କରି ଦେଶରେ ନ୍ୟାୟ ବ୍ୟବସ୍କାରେ କୌଣସି ଆଞ୍ଚ ଆସିବାକୁ ଦେଇ ନାହିଁ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଧାରପଥରେ ଅଗ୍ରସର କରାଇବା ଓ ଲୋକମାନଙ୍କ ଜୀବନରେ ସୁଖଶାନ୍ତି ଆଣିଦେବା ପାଇଁ ସରକାର ସତର୍କତାର ସହ କୋବିଡ୍ ନାଇଷ୍ଟିନ୍ କଟକଣା ଗୁଡ଼ିକୁ ପ୍ରତ୍ୟାହାର କରିଛନ୍ତି ଏହା ଫଳବତୀ ହୋଇଛି ଓ ଅର୍ଥନୀତି ସୁଧାର ପଥରେ ଅଗ୍ରସର ହେବା ଆରମ୍ଭ କରିଛି ବୋଲି ରାଷ୍ଟପତି କହିଛନ୍ତି

ସାଧାରଣତନ୍ତ୍ର ଦିବସର ମ୍ରଖ୍ୟ ଉହବ ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ କୋବିଡ୍ ସଂକ୍ରମଣ ଯୋଗୁଁ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ଉହବ ପୂର୍ବବର୍ଷ ଗ୍ରଡ଼ିକ ତୂଳନାରେ ଭିନ୍ନ ରହିବ କୋବିଡ୍ ନାଇଷ୍ଟିନ୍ ସମ୍ୟନ୍ଧୀୟ ସମସ୍ତ ସୁରକ୍ଷା ନିୟମର ପାଳନ ସହ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅନୁଷ୍ଠିତ ହେବ କୋବିଡ୍ ସଂକ୍ରମଣ ଯୋଗୁଁ ପ୍ୟାରେଡ୍ର ଯାତ୍ରାପଥକୁ କାଟ୍ଛାଣ୍ଟ୍ କରିଦିଆଯାଇଛି ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ବିଜୟ ଚୌକ୍ରୁ ଆରମ୍ଭ ହୋଇ ନ୍ୟାସନାଲ୍ ଷ୍ଟାଡିୟମ୍ଠାରେ ଶେଷ ହେବ ଅନ୍ୟ ବର୍ଷ ଗୁଡ଼ିକରେ ପ୍ୟାରେଡ୍ ଲାଲ୍କିଲା ପର୍ଯ୍ୟନ୍ତ ଯାଇଥାଏ ପିଏମ୍ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଚଳିତ ବର୍ଷର 'ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର' ଗୁଡ଼ିକର ବିଶେଷତ୍ୱ ରହିଛି କାରଣ କୋବିଡ୍ ନାଇଷ୍ଟିନ୍ ଭଳି ସମୟରେ ପୁରସ୍କାର ପାଇଥିବା ପିଲାମାନେ ସାହସିକ କାର୍ଯ୍ୟ କରି ଏହି ପୁରସ୍କାର ଲାଭ କରିଛନ୍ତି ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଆଜି ପୁରସ୍କାର ପାଇଥିବା ପିଲାମାନଙ୍କ ସହ ବାର୍ତ୍ତାଳାପ କରି ସ୍ୱଚ୍ଛ ଭାରତ ଭଳି ଅଭିଯାନରେ ସେମାନଙ୍କର ଭୂମିକାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି କରୋନା ସଂକ୍ରମଣ ସମୟରେ ହାତ ସଫା ରଖିବା ଅଭିଯାନରେ ପିଲାମାନେ ସମ୍ପୃକ୍ତ ହେବାରୁ ଏହା ଲୋକମାନଙ୍କର ଧ୍ୟାନ ଆକର୍ଷଣ କଲା ଓ ଅଭିଯାନ ସମ୍ପୂର୍ଣ୍ଣ ସଫଳ ହେଲା ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଚଳିତ ବର୍ଷର ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଗୁଡ଼ିକୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଦିଆଯାଇଛି ସେ କହିଛନ୍ତି ଯେତେବେଳେ ଏକ ଛୋଟ ଯୋଚ୍ଚନାକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଏ ସେତେବେଳେ ଏହା ସମ୍ପୂର୍ଣ୍ଣ ଫଳବତୀ ହୁଏ ଶ୍ରୀ ମୋଦୀ ପିଲାମାନଙ୍କୁ କାର୍ଯ୍ୟରେ ବିଶ୍ୱାସ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଯୋଜନା ଓ ସେଗୁଡ଼ିକର କାର୍ଯ୍ୟକାରିତା ଠିକ୍ ରହିଲେ ଏହାପ୍ରତି ସମସ୍ତଙ୍କର ଧ୍ୟାନ ଆକର୍ଷିତ ହୋଇଥାଏ ଓ ଏଥିରୁ ଲୋକମାନେ ଅନୁପ୍ରାଣିତ ହେବା ଦ୍ୱାରା ବଡ଼ବଡ଼ କାର୍ଯ୍ୟ ସମ୍ଭବ ହୋଇଥାଏ ସେ କହିଛନ୍ତି ପିଲାମାନେ ସେମାନଙ୍କର ସଫଳତାରେ ସୀମିତ ହୋଇ ରହିଯିବା ଉଚିତ୍ ନୁହେଁ ସେମାନେ ଅଧିକରୁ ଅଧିକ କାର୍ଯ୍ୟ କରିବାକୁ ସର୍ବଦା ନିଜକୁ ପ୍ରସ୍ତୁତ କରିବା ଉଚିତ୍

ବୀରତ୍ପ ପୁରସ୍କାର ଗୁଡ଼ିକ ମଧ୍ୟରେ ଦୁଇ ଜଣଙ୍କୁ ବୀରତ୍ୱ ପାଇଁ ରାଷ୍ଟ୍ରପତିଙ୍କ ପୁଲିସ୍ ପଦକ ମରଣୋଉର ଭାବେ ପ୍ରଦାନ କରାଯାଇଛି

ଉତ୍ତର ପୂର୍ବାଞ୍ଚଳରେ ବୀରତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଜଣେ ଯବାନ ପୁରସ୍କୃତ ହୋଇଛନ୍ତି

ଦେଶର ନିର୍ଭିକ ବୀରତ୍ୱ ପୁରସ୍କାର ବିଜେତାମାନଙ୍କୁ ସମ୍ମାନିତ କରିବା ପାଇଁ ଏହା ଏକ ଭର୍ଚୁଆଲ୍ ମଞ୍ଚ ହେବ